ଡୋଭାଲ୍ ୱାଙ୍ଗ୍ ୟି ଟକ୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ ଓ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଟେଲିଫୋନ୍ ଯୋଗେ ସୀମା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟଙ୍କ ମଧ୍ୟରେ ଖୋଲାଖୋଲି ତଥା ପୁଙ୍ଗାନୁପ୍ରୁଙ୍ଗ କଥାବାର୍ତ୍ତା ହୋଇଛି ଭାରତ ଚୀନ୍ ସୀମା ଅଞ୍ଚଳର ପଶ୍ଚିମ ସେକ୍ଟର ଘଟଣା ଉପରେ ସେମାନେ ପୁଙ୍ଖାନୁପୁଙ୍ଗ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ଓ ଚୀନ୍ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କ ବୃଦ୍ଧି ପାଇଁ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଅତ୍ୟନ୍ତ ଜରୁରୀ ଦୁଇ ଦେଶର ନେତୃବୃନ୍ଦଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସହମତି ଅନୁସାରେ ଉଭୟ ପକ୍ଷ କାର୍ଯ୍ୟ କରିବା ଉଚିତ୍ ବୋଲି ସେମାନେ ଏକମତ ହୋଇଛନ୍ତି ଦୁଇ ପକ୍ଷ ମଧ୍ୟରେ ମତପାର୍ଥକ୍ୟ ଯେପରି ବିବାଦର ରୂପ ନ ନିଏ ତାହା ନିଶ୍ଚିତ କରିବାକୁ ସେମାନେ ଏକମତ ହୋଇଛନ୍ତି ଏଥିପାଇଁ ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ଯେତେ ଶୀଘ୍ର ସମ୍ଭବ ସୈନ୍ୟ ଅପସାରଣ ଓ ସୀମାରେ ଉତ୍ତେଜନା ହ୍ରାସ ଅତ୍ୟନ୍ତ ଅପରିହାର୍ଯ୍ୟ ଏହାଦ୍ୱାରା ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଫେରି ଆସିବ ବୋଲି ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି ଏ କ୍ଷେତ୍ରରେ ବର୍ଭମାନ ଚାଲିଥିବା ସୈନ୍ୟ ଅପସାରଣକୁ ତ୍ୱରାନ୍ଧିତ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି ତା ଛଡ଼ା ଭାରତ ଚୀନ୍ ସୀମା ଅଞ୍ଚଳରେ ପର୍ଯ୍ୟାୟ କ୍ରମେ ଉତ୍ତେଜନା ହ୍ରାସକୁ ନିଶ୍ଚିତ କରାଯିବା ପାଇଁ ଉଭୟ ପକ୍ଷ ପ୍ରକୂତ ନିୟନ୍ତ୍ରଣ ରେଖାକୁ କଡ଼ାକଡ଼ି ଭାବେ ସମ୍ମାନ ପ୍ରଦର୍ଶନ କରିବାକୁ ସେମାନେ ଦୋହରାଇବା ସହ ସ୍ଥିତାବସ୍ଥା ଉପରେ କୌଣସି ଏକତରଫା ପଦକ୍ଷେପ ନ ନେବା ଓ ଭବିଷ୍ୟତରେ ଏଭଳି କୌଣସି ଘଟଣା ନ ଘଟିବା ପାଇଁ ସଜ୍ଜାଗ ରହିବାକୁ ଉଭୟ ପ୍ରତିନିଧି ମତବ୍ୟକ୍ତ କରିଛନ୍ତି ଉଭୟ ଦେଶର ସାମରିକ ଓ କୂଟନୈତିକ ଅଫିସରମାନଙ୍କ ମଧ୍ୟରେ ଆଲୋଚନା କ୍କାରି ରହିବା ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଦ୍ୱୟ ଏକମତ ହୋଇଛନ୍ତି ଭାରତ ଚୀନ୍ ସୀମାରେ ବାର୍ତ୍ତାଳାପ ଓ ସମନ୍ୱୟ ଜରିଆରେ କାର୍ଯ୍ୟ କରିବାକୁ ସେମାନେ ମତବ୍ୟକ୍ତ କରିଛନ୍ତି ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧି ଦୃୟ ଶାନ୍ତି ଓ ସ୍ଥିରତା ପାଇଁ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଜାରି ରଖିବାକୁ ସହମତିରେ ଉପନିତ ହୋଇଛନ୍ତି ଏହି କଥାବାର୍ତ୍ତା ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପକ୍ଷିୟ ରାଜିନାମା ଭିଭିରେ ହେବ ଆଫଗାନ ପ୍ରେସିଡେଣ୍ଟ ଆଫଗାନିସ୍ଥାନ ରାଷ୍ଟ୍ରପତି ଅଶ୍ରଫ ଘନୀ କୋଭିଡ୍ ନାଇଷ୍ଟିନ୍ ବୈଶ୍ୱିକ ମହାମାରୀ ପରିପ୍ରେକ୍ଷୀରେ ଭାରତ ସହଯୋଗ ଏବଂ ସାର୍କ ଶିଖର ବୈଠକ ଆୟୋଜନରେ ନେଇଥିବା ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଲିବାନ ଆତଙ୍କବାଦୀ ଗୋଷ୍ଠୀଙ୍କ କାର୍ଯ୍ୟକଳାପକୁ ପ୍ରତିହତ କରିବା ଏବଂ ଏ ନେଇ ବିଶ୍ୱ ସମୁଦାୟକୁ ଅବଗତ କରାଇବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଘନୀ ଗତକାଲି ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ଏହା କହିଛନ୍ତି

ଆଫଗାନିସ୍ଥାନରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ସହ ଗଣତନ୍ତ୍ରର ସୁରକ୍ଷା ଦିଗରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା

ଇଣ୍ଡିଆ ପ୍ରୋଆକ୍ଟିଭ୍ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିକୁ ଭାରତ ପୂର୍ବ ଆକଳନ ସହ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ଇନ୍ଷ୍ଟିଚ୍ୟୁଟ୍ ଅଫ ଚାର୍ଟାଡ ଆକାଉଣ୍ଟାଣ୍ଟ୍ସ ଅଫ୍ ଇଣ୍ଡିଆକୁ ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ ଏହା କହିଚ୍ଛନ୍ତି ସେ କହିଛନ୍ତି ଆତ୍ମନିର୍ଭର ଭାରତ ଯୋଜନାରେ ସାଂପ୍ରତିକ ପରିସ୍ଥିତିରେ ବଞ୍ଚ୍ଚବାକୁ ପ୍ରାଧାନ୍ୟ ଦିଆଯାଇଛି ଯଦିଓ ଦେଶରେ ବର୍ତ୍ତମାନ ସଂକ୍ରମଣ ପରିସ୍ଥିତି ବୃଦ୍ଧି ପାଉଛି ତଥାପି ଅନ୍ୟ ଦେଶ ତୁଳନାରେ ଏହା ଯଥେଷ୍ଟ କମ୍ ରହିଛି ଏବଂ ଅନ୍ୟପକ୍ଷରେ ଆରୋଗ୍ୟ ହାର ମଧ୍ୟ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି ସେହିଭଳି ମୃତ୍ୟୁହାର ମଧ୍ୟ ବହୁତ କମ୍ ରହିଛି ଗତ କିଛିମାସ ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇ ଭିଭିଭୂମିରେ ଯଥେଷ୍ଟ ଉନ୍ନତି ଅଶାଯାଇଛି ତେବେ ଆର୍ଥିକ ପରିସ୍ଥିତିକୁ ସୁଧାରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ଶ୍ରୀଙ୍ଗଲା କହିଚ୍ଛନ୍ତି

କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିରେ କ୍ଷତିଗ୍ରସ୍ତ ହୋଇଥିବା ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏହି ବୁଝାମଣା କରାଯାଇଛି ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ ଦେଢ଼ଲକ୍ଷ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଏବଂ ଜିବିକା ହରାଇଥିବା ଲକ୍ଷାଧିକ ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରିବ ଭାରତ ପକ୍ଷରୁ ଅର୍ଥମନ୍ତ୍ରଣାଳୟର ଅତିରିକ୍ତ ସଚିବ ସମୀର କୁମାର ଖାରେ ଏବଂ ବିଶ୍ୱବ୍ୟାଙ୍କ ପକ୍ଷରୁ କଣ୍ଟି ଡାଇରେକ୍ଟର ଜ୍ଜୁନେଦ ଅହଜ୍ଞଦ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି

ତେଣୁ ଏ କ୍ଷେତ୍ରକୁ ସଜାଡ଼ିବାକୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଅହମ୍ମଦ କହିଛନ୍ତି

ବିଭିନ୍ନ ସରକାରୀ ଏବଂ ବେସରକାରୀ ପରୀକ୍ଷାଗାରରେ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷଣକୁ ବୃଦ୍ଧି କରିବା ପାଇଁ ଆଇସିଏମ୍ଆର୍ ଅନୁମତି ପ୍ରଦାନ କରିଛି

ଏକ ରିପୋର୍ଟ ଅନୁସାରେ ଡବ୍ଲ୍ୟଏଚ୍ଓ ର ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ ବିଭାଗର ବୈଷୟିକ ମୁଖ୍ୟ ଡକୁର ବେନେଡେଟ୍ଟା ଆଲେଗ୍ରାଞ୍ଜି ଏହି ବିବୃତ୍ତି ଦେଇଛନ୍ତି

ଗବେଷକମାନେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ବ୍ୟାପିବା ସଂକ୍ରାନ୍ତରେ ଡବ୍ଲ୍ୟଏଚ୍ଓ ଏହାର ସୁପାରିଶଗୁଡ଼ିକ ସଂଶୋଧନ କରିବାକୁ ମତବ୍ୟକ୍ତ କରିଥିଲେ ତେବେ ଭୂତାଣୁ ବାୟୁ ମାଧ୍ୟମରେ ଶୀଘ୍ର ସଂକ୍ରମିତ ହେବା ବିଷୟରେ ଡବ୍ଲ୍ୟଏଚ୍ଓ କୌଣସି ପକ୍କା ପ୍ରମାଣ ପାଇନାହିଁ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ମହାନିର୍ଦ୍ଦେଶ ଶେଖର ମାଣ୍ଡେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ବାୟୁରେ ଭୂତାଣୁ ଦୀର୍ଘ ସମୟ ତିଷ୍ଠି ରହି ପାରିବ ନାହିଁ ଆକାଶବାଣୀ ସହ ସାକ୍ଷାତକାରରେ ଶ୍ରୀ ମାଣ୍ଡେ କହିଛନ୍ତି ମାସ୍କ୍ ପରିଧାନ କରିବା ଓ ଶାରିରୀକ ଦୂରତା ବଜାୟ ରଖିବା ଦ୍ୱାରା ଜଣେ ବ୍ୟକ୍ତି ନିଜକୁ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରୁ ସୁରକ୍ଷିତ ରଖିପାରିବ

ରସାୟନ ଓ ସାର ମନ୍ତ୍ରୀ ଡିବି ସଦାନନ୍ଦ ଗୌଡ଼ା କହିଛନ୍ତି ରାଜ୍ୟ ସରକାରଗୁଡ଼ିକ ସହ ବିଚାର ବିମର୍ଶ କରାଯାଇ ପ୍ରଚୂର ପରିମାଣର ସାର ମହକୁଦ୍ କରି ରଖାଯାଇଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗତକାଲି ନୂଆଦିଲ୍ଲୀରେ ଶ୍ରୀ ଗୌଡ଼ାଙ୍କୁ ସାକ୍ଷାତ କରିଥିଲେ ମଧ୍ୟପ୍ରଦେଶ ପାଇଁ ପ୍ରଚୁର ପରିମାଣର ୟୁରିଆ ମହକୁଦ୍ ରହିଥିବା ବିଷୟରେ ମନ୍ତ୍ରୀ ତାଙ୍କୁ ଜଣାଇଛନ୍ତି ଶ୍ରୀ ଚୌହାନ୍ କହିଛନ୍ତି ଯଦିଓ ରାଜ୍ୟରେ ଏ ପର୍ଯ୍ୟନ୍ତ ୟୁରିଆର ଅଭାବ ଦେଖା ଦେଇନାହିଁ ଚଳିତ ବର୍ଷା ରତୁରେ ଅଧିକ ମୌସୁମୀ ବର୍ଷା ହେବା ଯୋଗୁଁ ୟୁରିଆର ଚାହିଦା ବୃଦ୍ଧି ପାଇଛି

ରାଜ୍ୟକୁ ଅତିରିକ୍ତ ୟୁରିଆ ଯୋଗାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ମଧ୍ୟପ୍ରଦେଶକୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଇ ଦେବା ସକାଶେ ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ସାର ବିଭାଗ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ଓ ଖରିଫ୍ ଋତୁରେ କୃଷକମାନଙ୍କର ୟୁରିଆ ଚାହିଦାର ପୂରଣ ପାଇଁ ପ୍ରଚୁର ପରିମାଣର ୟୁରିଆ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି